ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାରଙ୍କର ବଡ଼ ସଫଳତାଗୁଡ଼ିକର ଭୟରେ ବିରୋଧି ଦଳଗୁଡ଼ିକ ମହାମେଣ୍ଟ କରିବାକୁ ବାହାରିଛନ୍ତି

ସ୍ତବିଧା ଯୋଗାଇ ଦିଆଯିବ

ଗତଥରର ବିଜେତା ଭାରତ ସାଫ୍ କପ୍ ଫୁଟବଲ ସେମିଫାଇନାଲରେ ପ୍ରବେଶ କରିଛି

ଏନ୍ଡିଏ ସରକାର ଯେଉଁସବୁ କାମ କରିଛନ୍ତି ଏହା ହେଉଛି ତା'ର ପ୍ରମାଣ ବିକେପି ଜାତୀୟ କାର୍ଯ୍ୟକାରିଣୀ ବୈଠକର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଏବଂ ଏକ ନ୍ତଆ ସ୍କୋଗାନ ଦେଇ କହିଛନ୍ତି ଅଜୟ ଭାରତ ଅଟଳ ଭାକପା ଏହି ସ୍କୋଗାନର ଅର୍ଥ ହେଲା ଭାରତ ସଦାସର୍ବଦା ବିଜୟୀ ଏବଂ କୌଣସି ବ୍ୟକ୍ତି କିୟା କୌଣସି ଦଳ ଦେଶର ନୀତିକୁ ଅତିକ୍ରମଣ କରିପାରିବେ ନାହି ନୁଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଣ ନେତା ରବିଶଙ୍କର ପ୍ରସାଦ ତାଙ୍କ ଉଦ୍ବୋଧନରେ କହିଛନ୍ତି ସାଧାରଣ ଲୋକମାନଙ୍କ ସମସ୍ୟାଗୁଡ଼ିକ ଉତ୍ଥାପନ କରିବାରେ କଂଗ୍ରେସ ବିଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏହି ପାର୍ଟିର ତୀବ୍ର ସମାଲୋଚନା କରିଛନ୍ତି ଆଗାମୀ ନିର୍ବାଚନରେ ବିକେପି ପାଇଁ କୌଣସି ବିରୋଧି ଦଳ ପକ୍ଷରୁ ଆହ୍ୱାନ ନାହିଁ ବୋଲି ଦର୍ଶାଇ ଶ୍ରୀ ମୋଦି କହିଛନ୍ତି ବିଜେପି କ୍ଷମତାପାଇଁ ଲାଳାୟିତ ନୁହେଁ ଲୋକକଲ୍ୟାଣମୂଳକ କାମ ଏହାର ମ୍ମଳଲକ୍ଷ୍ୟ

ପ୍ରତ୍ୟେକ ଭୋଟଗ୍ରହଣ କେନ୍ଦ୍ର ସ୍ତରରେ ପାର୍ଟିର ମୂଳଦୁଆ ମଜବୁତ୍ କରିବାପାଇଁ ଶ୍ରୀ ମୋଦି କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି

ଏଥିରେ କୁହାଯାଇଛି ଦେଶର ବିକାଶପାଇଁ ସରକାରଙ୍କ ପାଖରେ ନେତୃତ୍ୱ ଦୂରଦୂଷ୍ଟି ଆଗ୍ରହ ଓ କଳ୍ପନା ରହିଛି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭ୍ଡେକର ସାମ୍ବାଦିକମାନଙ୍କୁ କହିଛନ୍ତି ପୂର୍ବ ସରକାରଙ୍କ ତୁଳନାରେ ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ସ୍ଥିତିରେ ବହୁତ ଉନ୍ନତି ହୋଇଛି ଶ୍ରୀ ଜାଭ୍ଡେକର କହିଛନ୍ତି ଜମ୍ମୁ କାଶ୍ମୀରରେ ସନ୍ତାସବାଦ ହ୍ରାସ ପାଇଛି ଏବଂ ଦେଶରେ ନକୁଲବାଦ ଦିନକୁ ଦିନ ସଙ୍କୃଚିତ ହେଉଛି

ରାଜସ୍ଥାନ ଗୌରବଯାତ୍ରା ଅନ୍ତର୍ଗତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରାଜେ ହନୁମାନଗଡ଼ ଜିଲ୍ଲାର ରାଓ୍ୱତସରଠାରେ ଏହି ଘୋଷଣା କରିଛନ୍ତି

ଭାଇସ୍ ପ୍ରେସିଡେଣ୍ଡ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ କହିଛନ୍ତି ଭାରତର ସାଂସ୍କୃତିକ ପରମ୍ପରାକୁ ସଂରକ୍ଷିତ ରଖିବା ସବୁଠୁ ଆଗରେ ଗତକାଲି ସଂଧ୍ୟାରେ ସିକାଗୋ କଳା ପ୍ରତିଷ୍ଠାନରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡୁ ଏହା କହିଛନ୍ତି ପ୍ରବାସୀ ଭାରତୀୟମାନଙ୍କୁ ଦେଶର ସାଂସ୍କୃତିକ ରାଷ୍ଟ୍ରଦୃତ ଭୂମିକା ନିଭାଇବାକୁ ଆହ୍ୱାନ ଜଣାଇଛନ୍ତି

ପାଣ୍ଢାତ୍ୟ ଦେଶଗୁଡ଼ିକ ସମେତ ବିଶ୍ୱର ବିଭିନ୍ନ ଦେଶରେ ଭାରତର ସମୃଦ୍ଧ ସଭ୍ୟତା ଦର୍ଶନ ଓ ପରମ୍ପରାକୁ ପ୍ରଚାର ଓ ପ୍ରସାର କରିବା ଦିଗରେ ସ୍ୱାମୀ ବିବେକାନନ୍ଦ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ କହିଛନ୍ତି ବ୍ୟକ୍ତିଗତ ସ୍ୱାଧୀନତା ମୁକ୍ତି ଗଣତନ୍ତ୍ର ବହୁବାଦ ଦେଶର ଆଇନ୍ ଓ ନ୍ୟାୟ ମୂଲ୍ୟବୋଧ ଉପରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ପର୍ଯ୍ୟବେସିତ ଦୁଇଦେଶ ମଧ୍ୟରେ ସମ୍ପର୍କ ଅଧୁନା ଆହୁରି ଘନିଷ୍ଠ ହୋଇଥିବା କଥା ଶ୍ରୀ ନାଇଡ଼ୁ ଦର୍ଶାଇଛନ୍ତି ଦେଶର ପ୍ରଗତି ପ୍ରକ୍ରିୟାରେ ଭାଗିଦାରି ହେବାକୁ ଏବଂ ନିଜ ଜନ୍ମାଟିର ପ୍ରଗତି ପଥରେ ସହାୟତା କରିବା ପାଇଁ ସେ ପ୍ରବାସୀ ଭାରତୀୟ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଆମେରିକାରେ ଭାରତୀୟ ଦୂତାବାସପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ୟବସାୟୀ ଉଦ୍ୟୋଗପତି ଡାକ୍ତର ଇଞ୍ଜିନିୟର ପ୍ରଫେସର ଓ ଛାତ୍ରଛାତ୍ରୀମାନଙ୍କ ସମେତ ସମାଜର ବିଭିନ୍ନ ବର୍ଗର ପ୍ରବାସୀ ଭାରତୀୟମାନେ ଅଂଶଗ୍ରହଣ କରିଥିଲେ ଲିଡ୍ ଭାରତ ବନ୍ଦ କଂଗ୍ରେସ ପାର୍ଟି ଦ୍ୱାରା ଆହ୍ୱାନ କରାଯାଇଥିବା ଭାରତ ବନ୍ଦ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡ ଯୋଗୁଁ ଜଣେ ଶିଶୁର ମୃତ୍ୟୁ ପାଇଁ କିଏ ଦାୟୀ ବୋଲି ବିଜେପି ଆଜି କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କୁ ପ୍ରଶ୍ନ ପଚାରିଛି

ବନ୍ଦ ପାଳନ ଯୋଗୁଁ ଲୋକମାନେ ଅନେକ କଷ୍ଟ ସହିଥିବା ସେ ଦର୍ଶାଇଛନ୍ତି ସେ କହିଛନ୍ତି ବସ୍ ଚଳାଚଳ ଓ ଔଷଧ ଦୋକାନଗୁଡ଼ିକୁ ବନ୍ଦ ରଖାଯାଇଛି ଲୋକମାନେ ବନ୍ଦ ପାଳନ ପ୍ରତି ସମର୍ଥନ ଜଶାଇନାହାନ୍ତି କିନ୍ତୁ ବିରୋଧୀ ଦଳ ଏଥିପ୍ରତି ଭ୍ରକ୍ଷେପ କରୁନାହିଁ ସେ କହିଛନ୍ତି ସରକାର ଲୋକମାନଙ୍କ ସହିତ ଅଛନ୍ତି ଏବଂ ମୁଦ୍ରାସ୍କୀତି ନିୟନ୍ତ୍ରଣ କରିବାପାଇଁ ପଦକ୍ଷେପ ନିଆଯାଇଛି ଶ୍ରୀ ପ୍ରସାଦ କହିଛନ୍ତି ଅନ୍ତର୍ଜତୀୟ ବଜାରରେ ସଙ୍କଟ ଯୋଗୁଁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ହୋଇଛି ଏହି ସମସ୍ୟାର ସମାଧାନ କରିବା ପାଇଁ ସରକାର ଚେଷ୍ଟା କରିଥିବା ସେ ଦର୍ଶାଇଛନ୍ତି ସରକାର କୌଣସି ଗୋଟିଏ ପରିବାରର ହୋଇନଥିବାରୁ ଦେଶବାସୀଙ୍କ ପାଇଁ କାମ କରୁଥିବା ସେ କହିଛନ୍ତି କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ଦ୍ୱାରା ଭାରତ ବନ୍ଦ ଆହ୍ୱାନକୁ ବିଜେପି ଲୋକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଗୁଜବ ପ୍ରଚାର ପାଇଁ ଉଦ୍ୟମ ବୋଲି ବର୍ଷନା କରିଛି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନଖ୍ଭି କଂଗ୍ରେସର ତୀବ୍ର ସମାଲୋଚନା କରି କହିଛନ୍ତି ଯେତେବେଳେ କଂଗ୍ରେସ ପାର୍ଟି ଶାସନରେ ରହିଛି ସେତେବେଳେ ଦରଦାମ ବୃଦ୍ଧି ଆକାଶଛୁଆଁ ହୋଇଥିବା ଇତିହାସ ସୃଷ୍ଟି ହୋଇଥିଲା

କଂଗ୍ରେସ ପାର୍ଟି ହେଉଛି ଦୂର୍ନୀତିର ଜାହାଜ ତାହା ସହ ଯିଏ ସାଥୀ ହେବ ସିଏ ମଧ୍ୟ ପାଣିରେ ବୁଡ଼ିବ ପେଟ୍ରୋଲ ଓ ଡିଜେଲ ମ୍ରଲ୍ୟବୃଦ୍ଧି ପ୍ରତିବାଦରେ କଂଗ୍ରେସ ସମେତ ବିଭିନ୍ନ ଦଳଗ୍ରଡ଼ିକ ପକ୍ଷର୍ ଆଜି ଭାରତ ବନ୍ଦ ପାଳନ କରାଯାଉଛି ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ସାଇପ୍ରସ୍ ବୁଲ୍ଗେରିଆ ଓ ଚେକ୍ ସାଧାରଣତନ୍ତ୍ରକୁ ତ୍ରିରାଷ୍ଟ୍ରୀୟ ଗସ୍ତ ସାରି ଗତକାଲି ରାତିରେ ସ୍ୱଦେଶକୁ ଫେରିଆସିଛନ୍ତି

ସାଇପ୍ରସ୍ ସହ ଆର୍ଥକ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ବୁଲ୍ଗେରିଆ ସହ ବେସାମରିକ ପରମାଣ୍ର ସହଯୋଗ ଏବଂ ଚେକ୍ ସାଧାରଣତନ୍ତରେ ଉଚ୍ଚ ଦକ୍ଷତାସମ୍ପନ୍ନ ପେସାଦାରମାନଙ୍କ ପ୍ରବେଶ ସ୍ରଗମ ସଂକ୍ରାନ୍ତରେ ରାଜିନାମାଗ୍ରଡ଼ିକ ସ୍ୱାକ୍ଷରିତ ହୋଇଥିବା ରାଷ୍ଟ୍ରପତିଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତର ବଡ଼ ସଫଳତା ସନ୍ତାସବାଦ ସଂକ୍ରାନ୍ତରେ ଭାରତର ଉଦ୍ବେଗ ପ୍ରତି ସେହି ତିନୋଟିଯାକ ଦେଶ ସହମତ ହୋଇଛନ୍ତି ଏବଂ ଜାତିସଂଘରେ ଅନ୍ତର୍ଜାତୀୟ ସନ୍ତାସବାଦ ଉପରେ ବିସ୍ତୁତ ରାଜିନାମା ଶୀଘ୍ର ଗୃହୀତ କରିବାପାଇଁ ମତବ୍ୟକ୍ତ କରିଛନ୍ତି ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଏବଂ ପରମାଣୁ ଯୋଗାଣକାରୀ ରାଷ୍ଟ୍ରସମ୍ଭହରେ ସାମିଲ୍ ହେବା ପାଇଁ ନୂଆଦିଲ୍ଲୀର ଦାବି ପ୍ରତି ଏହି ରାଷ୍ଟ୍ରଗୁଡ଼ିକ ସମର୍ଥନ ଜଣାଇଛନ୍ତି ରାଷ୍ଟ୍ରପତିଙ୍କର ଏହି ଗସ୍ତଦ୍ୱାରା ଏହି ଦେଶଗ୍ରଡ଼ିକ ସହ ବାଶିଜ୍ୟ ଓ ପ୍ରଞ୍ଜିନିବେଶ ସମ୍ପର୍କ ମଜବ୍ରତ୍ ହୋଇପାରିଛି

ନୂଆଦିଲ୍ଲୀରେ ଏକ ଉତ୍ସବରେ ଯୋଗଦେବା ଅବସରରେ ଡକ୍ଟର ପଲ୍ କହିଛନ୍ତି ଏହି କେନ୍ଦ୍ରଗୁଡ଼ିକରେ ମଧୁମେହ କର୍କଟ ଉଚ୍ଚ ରକ୍ତଚାପ ଓ ହୃଦ୍ରୋଗ ଆଦିର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଶିଶୁମାନଙ୍କୁ କର୍କଟ ଚିକିତ୍ସା ଯୋଗାଇ ଦିଆଯିବ ଏବଂ ଏଥିରେ ଚିକିତ୍ସା ମୂଲ୍ୟ ଧାର୍ଯ୍ୟ କରାଯିବ

ଦୈତ୍ୟ ବିସ୍ଫୋରଣ ଘଟାଇଥିବା ଦୋଷୀମାନଙ୍କୁ ଏହି ଅଭିଯୁକ୍ତ ଆଶ୍ରୟ ଦେଇଥିବା ଦର୍ଶାଇ ଦ୍ୱିତୀୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ସେହି ବ୍ୟକ୍ତିଙ୍କ ଦୋଷୀସାବ୍ୟସ୍ତ କରିଛନ୍ତି

ୟୁଏସ୍ ଓପନ୍ ସର୍ବିଆର ନୋଭାକ୍ ଜୋକୋଭିଚ୍ ୟୁଏସ୍ ଓପନ ଟେନିସ୍ ପୁରୁଷ ବିଭାଗ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି

ଏହାସହିତ ସେ ପିଟ୍ ସାମ୍ପ୍ରାସ୍ଙ୍କ ସହ ସମକକ୍ଷ ହୋଇପାରିଛନ୍ତି

ପୁଟବଲ ଦକ୍ଷିଣଏସିୟା ଫୁଟବଲ ଫେଡେରେସନ କପ୍ ପ୍ରତିଯୋଗିତାରେ ଗତଥରର ବିଜେତା ଭାରତ ସେମଫାଇନାଲକୁ ଉଠିଛି

ଆସନ୍ତା ବୁଧବାରଦିନ ଭାରତ ସେମିଫାଇନାଲରେ ପାକିସ୍ତାନକୁ ଭେଟିବ